ଗତକାଲି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହୁ

ଅବଶିଷ୍ ଟିକା ରାକ୍ୟ ସରକାର ଓ ଖୋଲା ବଜାରକୁ ଯୋଗାଇ ଦିଆଯିବ

ଏହି ଅବସରରେ ଓଡ଼ଶା ସମେତ ଦେଶବ୍ୟାପୀ ଶ୍ରବ୍ବାଳୁମାନେ ପ୍ରଭୁ ରାମଚନ୍ଦ୍ରଙ୍କର ପୂଜାର୍ଚ୍ଚନା କରୁଛନ୍ତି କରୋନା ସଂକ୍ରମଣକୁ ଦୂଷ୍ଟିରେ ରଖାଯାଇ ଧର୍ମାନୁଷାନଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଶା ଲଗାଯାଇଛି